ବିଚାରପତି ଡିଓ୍ୱାଇ ଚନ୍ଦଚୂଡ଼ ଓ ବିଚାରପତି ହେମନ୍ତ ଗୁପ୍ତାଙ୍କ ଖଣ୍ତପୀଠ ଏହି ଶ୍ରୁଶାଣି କରିଛନ୍ତି

ତେବେ ଏହି ବିଷୋଭବେଳେ କିଛି ମହିଳା କର୍ମୀଙ୍କ ଆହତ ହୋଇଥିବା ଖବର ଗଶମାଧ୍ଧମରେ ପ୍ରକାଶ ପାଇଛି

ଏବେ ମଧ ବସ୍ ତଳେ କିଛି ଯାତ୍ରୀ ଚାପି ହୋଇ ରହିଥିବା ଆମର ଖବର ହସ୍ତଗତ ହୋଇଛି ସ୍ଚନାରୁ ଜଣାପଡିଛି ଅନୁକୂଳରୁ କଟକ ଆସୁଥିବା ନୀଳକଣ୍ଡ ନାମକ ଏକ ବସ୍ ରାସ୍ତାରେ ଥିବା ବାଲିଗଦା ଉପରକୁ ଚଢିଯିବାରୁ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଛି

ସେହିପରି କୁହୁଡ଼ି ଯୋଗୁଁ ଜଗତ୍ସିଂହପୁର ରାହାଡିଙ୍ଗାଠାରେ ଏକ ସ୍କୁଟି ଗଛରେ ପିଟି ହୋଇଯିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି

ଫଳରେ ଆମ୍ପୁଲାନ୍ପ ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ ଜଶ ଗୁରୁତର ହୋଇପଡ଼ିଛନ୍ତି

ବରଂ ସେମାନେ ପୁଲିସ୍ ଓ ଆମ୍ବଲାନ୍ର ପ୍ରତୀକ୍ଷାରେ ଥିଲେ